ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଅନୁଷିତ ବୈଠକରେ ଏହି ନିଷ୍ବଭି ଗ୍ରହଶ କରାଯାଇଛି

କେନ୍ଦ୍ର ସରକାର ପୁରୀର ପୁନର୍ଗଠନ ପାଇଁ ସବୁ ପ୍ରକାର ସହାୟତା ଯୋଗାଉଛନ୍ତି ବୋଲି କେନ୍ଦ୍ରମନ୍ତୀ ଶ୍ରୀପ୍ରଧାନ ପ୍ରକାଶ କରିଥିଲେ ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ସେଠାରେ ଏଲ୍ଇଡି ଟିଭି ଲଗାଯଯିବା ସହ ଭୋଟଗଣତିର ଟିକିନିଖୁ ଖବର ପ୍ରଦର୍ଶନ କରାଯିବ

ମୃତକ ଜଶକ ହେଲେ ସମଦଳା ସ୍କୁଲର ଶିକ୍ଷକ ରାମଚନ୍ଦ୍ର ମହନନ୍ଦିଆ ଗତକାଲି ରାତିରେ କେହି ଦୁର୍ବୂର୍ତ ହତ୍ୟା ପରେ ତଳକୁ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି

ଏହି ବିସ୍କୋରଣ ଘଟଣାରେ ବ୍ୟକ୍ତିଙ୍କ ଘରର ଛାତ ମଧ୍ଘ ଉଡିଯାଇଛି